ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଛତିଶଗଡ଼ର ବିକାଶ ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଜଗଦଲପୁରଠାରେ ଆଜି ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ରାଜ୍ୟର ଦ୍ରତ ବିକାଶ ଲାଗି ତାଙ୍କ ସରକାର ଅହରହ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସାମ୍ବହିକ ବିକାଶରେ ବିଶ୍ୱାସ କରନ୍ତି କଂଗ୍ରେସ ସଭାପତି ରାହୁଳ ଗାନ୍ଧି ସରକାରଙ୍କ ବିମୁଦ୍ରାୟନ ପଦକ୍ଷେପକୁ ସମାଲୋଚନା କରିଛନ୍ତି ଆଜି କଙ୍କଡଠାରେ ସେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବା ସମୟରେ ଏହା କହିଛନ୍ତି ଆଜି ସେ ରାଜନନ୍ଦଗାଓଁ ଠାରେ ଆଉ କିଛି ରାଲିରେ ଉଦ୍ବୋଧନ ଦେଉଛନ୍ତି ଡୋଙ୍ଗରଗଡ଼ଠାରେ ଏକ ସାଧାରଣସଭା ସମୟରେ ସେ କଂଗ୍ରେସର ନିର୍ବାଚନ ଇସ୍ତାହାର ପ୍ରକାଶ କରିବେ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ

ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରୁ ଅଧିକାଂଶ ନିର୍ବାଚନ ମଣ୍ଡଳୀ ମାଓ ଉପଦ୍ରତ ଇଲାକାରେ ଅବସ୍ଥିତ ଇସିଆଇ ମିକୋରାମ୍ ଭିକିଟ୍ ନିର୍ବାଚନ କମିଶନ୍ଙ୍କ ଏକ ଉଚ୍ଚସ୍ତରୀୟ ଦଳ ଆଇଜଲ୍ଠାରେ ମିଜୋରାମ ସରକାରୀ କର୍ମକର୍ତ୍ତା ଏବଂ ଏନ୍କିଓ ସମନ୍ୱୟ କମିଟି ପ୍ରତିନିଧିମାନଙ୍କ ସହ ଏବେ ବୈଠକ ଚଳେଇଛନ୍ତି ଉପନିର୍ବାଚନ କମିଶନର ସୁଦୀପ କୈନଙ୍କ ନେତୃତ୍ୱରେ ଏହି ଦଳ ଆଜି ଅପରାହ୍ୱରେ ଯାଇ ଆଇଜଲଠାରେ ପହଞ୍ଚିଥିଲେ ସରକାରୀ ସ୍ନତ୍ରରେ କୁହାଯାଇଛି ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ନିର୍ଣ୍ଣିତ କରିବା ପାଇଁ ଆଲୋଚନା ସକାଶେ ନିର୍ବାଚନ କମିଶନ୍ ଦଳ ସେଠାକୁ ଯାଇଛନ୍ତି ଚଳିତ ସପ୍ତାହ ପ୍ରାରମ୍ଭରେ ସେଠାରେ ବିବାଦ ଯୋଗୁଁ କମିଶନ୍ ଦଳକୁ ଏହି ଗସ୍ତ କରିବାକୁ ପଡ଼ିଛି କେରଳ ଏମ୍ଏଲ୍ଏ ଆଜି କେରଳ ଉଚ୍ଚ ନ୍ୟାୟାଳୟ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ବିଧାୟକ ସାଜିଙ୍କୁ ଛ' ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି

ଆଇୟୁଏମ୍ଏଲ୍ ଏବେ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟରେ ଭାଗୀଦାର ଅଛି

ନ୍ତଆଦିଲ୍ଲୀରେ ସାୟାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ପାର୍ଟି ମୁଖପାତ୍ର ସମ୍ଭିଦ ପାତ୍ର ଏହାକୁ ଲୋକ ଦେଖାଣିଆ ପ୍ରତିବାଦ ବୋଲି ଦର୍ଶାଇ ବିମୁଦ୍ରାୟନ ଯେଉଁ ଉଦ୍ଦେଶ୍ୟରେ କରାଯାଇଥିଲା ତାହା ହାସଲ କରିବାରେ ସଫଳ ରହିଛି ଓ ଅର୍ଥନୀତିକୁ ସୁବ୍ୟବସ୍ଥିତ କରିଛି ବୋଲି କହିଛନ୍ତି ସେ କହିଛନ୍ତି କଂଗ୍ରେସ ପାର୍ଟି ବିମୁଦ୍ରାୟନକୁ ଏଇଥିପାଇଁ ବିରୋଧ କରୁଛି କାରଣ ବର୍ଷ ବର୍ଷ ଧରି ସେମାନେ ଯେଉଁ କଳାଧନ ସଞ୍ଚୟ କରି ରଖିଥିଲେ ତାହା ମୁହ୍ରର୍ତ୍ତକ ମଧ୍ୟରେ ମ୍ବଲ୍ୟହୀନ ହୋଇପଡ଼ିଥିଲା ଏହା ସେମାନଙ୍କୁ ସବୁଠୁ ବେଶି ଯନ୍ତ୍ରଣା ଦେଇଛି ବୋଲି ସେ କହିଛନ୍ତି ଶ୍ରୀ ପାତ୍ର କହିଛନ୍ତି ବିମୁଦ୍ରାୟନ ପରେ ତିନି ଲକ୍ଷ ନକଲି କମ୍ପାନୀ ବନ୍ଦ ହୋଇଯାଇଥିଲା

କଂଗ୍ରେସ ପାର୍ଟି ଦେଶର ନିରାପତ୍ତା ସହ ସାଲିସ କରୁଛି ବୋଲି ବିଜେପି ମୁଖପାତ୍ର ଦୋଷାରୋପ କରିଛନ୍ତି ସେ କହିଛନ୍ତି ନକ୍ୱଲ କାର୍ଯ୍ୟକଳାପରେ ବ୍ୟାପକ ହ୍ରାସ ଘଟିଛି ପୂର୍ବରୁ ଛତିଶଗଡ଼ର ରାଜନନ୍ଦଗାଓଁ ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ କଂଗ୍ରେସ ସଭାପତି ରାହୁଳ ଗାନ୍ଧି ଜିଏସ୍ଟି ଓ ବିମୁଦ୍ରାୟନ ଦେଶ ପାଇଁ ବ୍ୟାପକ କ୍ଷତି ଘଟାଇଥିଲା ବୋଲି କହିଥିଲେ ଏନ୍ଡିଏ ସରକାରଙ୍କର ମ୍ରଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କଠାର୍ଚ ସେମାନଙ୍କର ଟଙ୍କା ଛଡ଼ାଇ ନେବା ଥିଲା ବୋଲି ଶ୍ରୀ ଗାନ୍ଧି ଦୋଷାରୋପ କରିଥିଲେ ଡିଇଏ ସେକ୍ରେଟାରୀ ଭାରତୀୟ ରିଜର୍ଭ ବ୍ୟାଙ୍କ୍ରୁ ତିନି ଲକ୍ଷ ଷାଠିଏ ହଜାର କୋଟି କିମ୍ବା ଏକଲକ୍ଷ କୋଟି ଟଙ୍କା ହସ୍ତାନ୍ତରଣ ନେଇ ଗଶମାଧ୍ୟମରେ ପ୍ରକାଶ ପାଇଥିବା ଖବରକ୍ତ ଖଣ୍ଡନ କରିବା ସହ ସେଭଳି କୌଣସି ପ୍ରସ୍ତାବ ନ ଥିବା ସରକାର କହିଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ଏସ୍ସି ଗର୍ଗ ଆଜି ଗଣମାଧ୍ୟମକୁ କହିଛନ୍ତି ଅନେକ ଗୁଡ଼ିଏ ଭୁଲ୍ ସୂଚନା ଗଣମାଧ୍ୟମରେ ପ୍ରକାଶ ପାଉଛି ସେ କହିଛନ୍ତି ଆର୍ବିଆଇ ର ସଠିକ୍ ଅର୍ଥନୈତିକ ପୁଞ୍ଜ ବିନିଯୋଗ କାର୍ଯ୍ୟାବଳୀ ନୀତି ପ୍ରସ୍ତୁତ ନେଇ ଆଲୋଚନା ପାଇଁ ପ୍ରସ୍ତାବ ରହିଛି ଶ୍ରୀ ଗର୍ଗ କହିଛନ୍ତି ସରକାରଙ୍କ ଆର୍ଥିକ ମାନଦଶ୍ଡ ସଠିକ୍ ପର୍ଯ୍ୟାୟରେ ରହିଛି

ବୈଦେଶିକ ବିଭାଗ ମ୍ରଖପାତ୍ର କହିଛନ୍ତି ଭାରତର ପଡ଼ୋଶି ଦେଶମାନଙ୍କୁ ପ୍ରାଧାନ୍ୟ ଦେବା ନୀତି ଅନୁସାରେ ଭାରତ ସରକାର ମାଳଦୀପ ସହ ଅଧିକ ଘନିଷ୍ଠତାର ସହ କାର୍ଯ୍ୟ କରିବାକୁ ଆଶା ରଖିଛନ୍ତି ଶ୍ରୀ ମୋଦି ସେହିଦିନ ନ୍ତଆଦିଲ୍ଲୀ ଫେରି ଆସିବେ

ମହାରାଷ୍ଟ୍ରର ନାସିକ୍ ଜିଲ୍ଲା ସ୍ଥିତ ଦେଓଲାଲି ଅସ୍ତ୍ରଶସ୍ତ କେନ୍ଦ୍ରଠାରେ ଏଗୁଡ଼ିକୁ ସାମିଲ କରାଯାଇଛି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ଉପସ୍ଥିତ ଥିଲେ ଇଣ୍ଡିଆ ଲଙ୍କା ଭାରତ କହିଛି ଶ୍ରୀଲଙ୍କାର ରାଜନୈତିକ ପରିସ୍ଥିତି ଉପରେ ସେ ତୀକ୍ଷ୍ମ ନଜର ରଖିଛି ସାୟାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ସେ ଦେଶର ପରିସ୍ଥିତି ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସ୍ନଚନା ମିଳିନାହିଁ ଶ୍ରୀଲଙ୍କାରେ ଗଣତାନ୍ତିକ ପ୍ରକ୍ରିୟାକୁ ସନ୍ମାନ ଦିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି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

ଏମ୍ଇଏ ଇରାନ୍ ସାଙ୍ଗ୍ସନ୍ ଭାରତ କହିଛି ଇରାନ୍ରୁ ଅଶୋଧିତ ତୈଳ ଆମଦାନୀ କରିବା ପାଇଁ ଆମେରିକା ଦେଇଥିବା ରିହାତିକୁ ସେ ପୁଙ୍ଗାନୁପୁଙ୍ଗ ପରୀକ୍ଷାନିରୀକ୍ଷା କରୁଛି ଆମେରିକା ଇରାନ୍ ସହ ପରମାଣୁ ବୁଝାମଣାରୁ ଓହରିଯିବା ପରେ ଇରାନ୍ ଉପରେ ଅନେକ କଟକଣା ଲାଗୁ କରିଥିଲା ସାମ୍ବାଦିକମାନଙ୍କ ଏ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଭାରତର ଶକ୍ତି ଚାହିଦା ଓ ଏହାସହ ଜଡ଼ିତ ସମ୍ବେଦନଶୀଳତାକୁ ଆମେରିକା ହୃଦୟଙ୍ଗମ କରିଥିବାରୁ ଭାରତ ଏହାକୁ ସ୍ୱାଗତ କରୁଛି

ସେ କହିଛନ୍ତି ଆମେରିକା ଏହାର ସ୍ଥିତିକ୍ ବୁଝିପାରିଥିବାରୁ ଭାରତ ଏହାକୁ ସ୍ୱାଗତ କରୁଛି ଭାରତକୁ ଆଘାତ ଦେବା ଆମେରିକାର ଉଦ୍ଦେଶ୍ୟ ନୃହେଁ

ଆଫ୍ଗାନିସ୍ତାନ ପାଇଁ ଦୀର୍ଘମିଆଦି ଓ ସାମରିକ ସହାୟତା ପହଞ୍ଚାଇବା ଓ ଆଫ୍ଗାନିସ୍ତାନକୁ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ସହ ଯୋଗାଯୋଗ ସ୍ଥାପନରେ ଚବାହାର ବନ୍ଦରର ଭୂମିକାକୁ ଆମେରିକା ସ୍ୱୀକୃତି ପ୍ରଦାନ କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ଇଣ୍ଡିଆ ରୁଷ ମିଟିଂ ଭାରତ କହିଛି ରୁଷ ଦ୍ୱାରା ଆଫ୍ଗାନିସ୍ତାନ ଉପରେ ଆୟୋକିତ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଏହାର ନିଷ୍ପଭି ଆଫ୍ଗାନିସ୍ତାନରେ ବୁଝାମଣା ଓ ଶାନ୍ତି ସ୍ଥାପନ ପାଇଁ ଏହାର ନୀତି ଉପରେ ପର୍ଯ୍ୟବେଶିତ ଏହା ହେଲେ ଆଫ୍ଗାନିସ୍ତାନରେ ଏକତା ବହୁରାଷ୍ଟ୍ରବାଦ ଶାନ୍ତିସ୍ଥାପନ ନିରାପତ୍ତା ଓ ସମୃଦ୍ଧି ହାସଲ କରାଯାଇ ପାରିବ ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଆଫ୍ଗାନିସ୍ତାନକୁ କଡ଼ିତ କରି ସେଠାରେ ବିକାଶ ଆଣିବା ପାଇଁ ଭାରତର ମୂଳ ନୀତିରେ ଏହା ନିହିତ ରହିଛି ସେ କହିଛନ୍ତି ଏହି ବୈଠକରେ ଭାରତର ଅଂଶଗ୍ରହଣ ଅଣଆନୁଷ୍ଠାନିକ ସ୍ତରୀୟ ରହିଛି

ଜିନୁଆ ସମ୍ବାଦ ସଂସ୍ଥାର କହିବା ଅନୁସାରେ ସନ୍ତାସବାଦ ଓ ଆର୍ଥକ ଗୁଇନ୍ଦା ସଂକ୍ରାନ୍ତ ଆମେରିକା ଅର୍ଥ ବିଭାଗ ଉପମନ୍ତ୍ରୀ ସିଗଲ ମଣ୍ଡଲେକର୍ କହିଛନ୍ତି କ୍ରିମିଆରେ ରୁଷ ଦ୍ୱାରା ବେଆଇନ୍ ଦଖଲ ଓ ଅକ୍ତିଆରରୁ ଯେଉଁ ସଂସ୍ଥାମାନେ ଲାଭବାନ ହେଉଛନ୍ତି ସେଗୁଡ଼ିକ ବିରୁଦ୍ଧରେ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପ୍ରତିଶ୍ରତିବଦ୍ଧ

ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ବାଙ୍ଗଲାଦେଶ ଇଂଲଣ୍ଡ ଭାରତ ଆୟାରଲ୍ୟାଣ୍ଡ ନ୍ୟୁଜିଲାଣ୍ଡ ପାକିସ୍ତାନ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ଭାଗ ନେଇଛନ୍ତି

ବିସିସିଆଇ କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ କହିଛନ୍ତି ଭାରତର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଉମେଶ୍ ଯାଦବ ଯଶପ୍ରିତ୍ ବୁମ୍ରା ଏବଂ କୁଲ୍ଦୀପ ଯାଦବଙ୍କୁ ବିଶ୍ରାମ ଦେବାକୁ ପରିଚାଳନା କମିଟି ନିଷ୍ପଭି ନେଇଛି